ଫଳରେ ଗୃହରେ ଅଚଳାବସ୍ତା ଦେଖାଦେବାରୁ ବାଧ୍ୟ ହୋଇ ଗୃହକୁ କିଛି ସମୟ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା

ପ୍ରତିବର୍ଷ ବହୁ ନାବାଳିକା ଅପହରଶ ମାମଲା ବଢୁଛି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଷାନ ହେଉନଥିବାରୁ ଏହି ନାବାଳିକା ନିର୍ଯାତନା ପ୍ରତିବର୍ଷ ବଢ଼ିଚାଲିଛି

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଖାଲିଥିବା ଡାକ୍ତରୀ ପଦ ପୂରଣ ଓ ଦରମା ଦେବାକୁ ଡିଷ୍ଟିକୁ ମିନେରାଲ୍ ଫଣ୍ଡ୍ର ବିନିଯୋଗ କରିବାକୁ ବିଧାୟକ ଲକ୍ଷଣ ମୁଣ୍ଡା ପରାମର୍ଶ ଦେଇଛନ୍ତି ମନ୍ତୀ ଏହି ଯୋଜନାକୁ ଲାଗୁ କରିବେ ବୋଲି କହିଚ୍ଚନ୍ତି

ଓଡ଼ିଶାର ପ୍ରମୁଖ ଶିବାଳୟ ଭୁବନେଶ୍ୱରର ଲିଙ୍ଗରାଜ ପୁରୀର ଲୋକନାଥ କଟକ ଜିଲ୍ଲାର ଧବଳେଶ୍ୱର ଡେଙ୍କାନାଳ ଜିଲ୍ଲାର କପିଳାସ ସମ୍ୟଲପୁର ଜିଲ୍ଲାର ଧମାସ୍ଚିତ ବିମଳେଶ୍ୱର ମନ୍ଦିର ଭଦ୍ରକର ଆରଡ଼ି ଆଦି ବିଭିନ୍ନ ଶିବାଳୟରେ ଭକ୍ତ ଓ କାଉଡ଼ିଆଙ୍କ ବେଶ୍ ଭିଡ଼ ଦେଖ୍ବାକୁ ମିଳିଛି

କାଉଡ଼ିଆଙ୍କ ସୁବିଧା ପାଇଁ ମନ୍ଦିରଗୁଡ଼ିକରେ ବ୍ୟାପକ ବନୋବସ୍ତ କରାଯାଇଛି

ତାଙ୍କୁ ଭିଜିଲାନ୍ ବିଭାଗ ଗିରଫ କରି କେନୁଝର ଭିଜିଲାନ୍ୱ କୋର୍ଟରେ ଆଜି ହାଜର କରାଇଛି